ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ସେଠାରେ ଥିବା ଐତିହ୍ୟ ସଂପନ୍ନ ମଠମନ୍ଦିରଗୁଡ଼ିକ ଭାଙ୍ଗିବା ବେଳେ ଶଙ୍କରାଚାର୍ଯ୍ୟଙ୍କ ସମେତ ବରିଷ ସେବାୟତଙ୍କ ପରାମର୍ଶ ନେବା ପାଇଁ ସ୍ବପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ବର୍ଉମାନ ସୁଦ୍ଧା ପୁରୀରେ ହୋଇଥିବା ଉଛେଦର ଷ୍କାଟସ୍ ରିପୋର୍ଟ ଦେବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟରେ ଜଷିସ୍ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ତପୀଠ ଆଜି ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଶାଶି କରି ଏହି ନିର୍ଦ୍ଦେଶ ଦେଇଛନ୍ତି

ଖୋଦ୍ କିଲ୍ଲପାଳ ଏହି କାର୍ଯ୍ୟକ୍ରମକୁ ତଦାରଖ କରୁଛନ୍ତି

ଓଡ଼ିଶାର ସୁଦୀର୍ଘ ସମୁଦ୍ର ଉପକୁଳ ଥିବା ଯୋଗୁଁ ଆତଙ୍ବାଦୀ ଆକ୍ରମଶ କରିପାରନ୍ତି ପୂର୍ବରୁ ମଧ୍ୟ ଓଡ଼ିଶାରେ ଆତଙ୍ବାଦୀ ଲିଙ୍ ରହିଥିବା ନେଇ ଅପରାଧୀମାନେ ଗିରଫ ହୋଇଛନ୍ତି

ନକ୍ୱଲ ଏବଂ ଆତଙ୍କବାଦୀଙ୍କୁ ପାଶ୍ବି ଯୋଗାଣ ଉପରେ ରୋକ୍ ଲଗାଇବାରେ ସଫଳ ହେଲେ ଆତଙ୍କବାଦୀଙ୍କ ଶକ୍ତି ଦୁର୍ବଳ ହେବ ବୋଲି ଶ୍ରୀ ମୋଦି କହିଛନ୍ତି

ବର୍ଷାର ସୟାବନା ବହୁତ କମ୍ ରହିଛି